ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଓ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଥିବାରୁ କୋବିଡ୍ ସମୟରେ ଲୋକମାନଙ୍କର ଆଚରଣ କିଭଳି ହେବା ଉଚିତ୍ ସେ ବିଷୟରେ ପ୍ରଧାନମନ୍ତ୍ରୀ ଏହି ଜନଆନ୍ଦୋଳନ ଜରିଆରେ ଉଲ୍ଲେଖ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ ଐକ୍ୟବଦ୍ଧ ଭାବେ କୋବିଡ୍ର ମୁକାବିଲା କରିବାକୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ବିପକ୍ଷରେ ଭାରତର ସଂଗ୍ରାମ ଜନଭିତ୍ତିକ ଓ କୋବିଡ୍ ଯୋଦ୍ଧାମାନଙ୍କଠାରୁ ସର୍ବଦା ଏଥିପାଇଁ ପ୍ରେରଣା ମିଳୁଛି ସେ କହିଛନ୍ତି ଆମର ସାମୁହିକ ଉଦ୍ୟମ ଯୋଗୁଁ ଅନେକ ଲୋକଙ୍କର ଜୀବନରକ୍ଷା କରାଯାଇ ପାରିଛି ଆମକୁ ଏହି ଅଭିଯାନ ଜାରି ରଖିବାକୁ ହେବ ଓ ଦେଶର ଜନସାଧାରଣଙ୍କୁ ଭୂତାଣୁ ଠାରୁ ସୁରକ୍ଷିତ ରଖିବାକୁ ପଡ଼ିବ ପ୍ରଧାନମନ୍ତ୍ରୀ ତାଙ୍କର ପୂର୍ବ ମନ୍କି ବାତ୍ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ମାସ୍କ୍ ପରିଧାନ କରିବା ଓ ବିନା ଫେସ୍ ସିଲ୍ଟୁରେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଇଥିଲେ କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଶାଳୟ ଓ ବିଭାଗ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଏକ ସମ୍ମିଳୀତ କ୍ରିୟାନୁଷ୍ଠାନ ଯୋଜନା କାର୍ଯ୍ୟକାରୀ କରାଯିବ ଯେଉଁ ଜିଲ୍ଲାଗୁଡ଼ିକରେ ଅଧିକ ସଂକ୍ରମଣ ରହିଛି ସେଗୁଡ଼ିକରେ ପଦକ୍ଷେପ ତ୍ୱରାନ୍ଧିତ କରାଯିବ ଏହି ଅଭିଯାନ ବିଷୟରେ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ସରଳ ଓ ସହଜରେ ବୁଝି ହେଉଥିବା ସନ୍ଦେଶ ପଠାଯିବ ଯେପରି ସାଧାରଣ ଲୋକମାନେ ଏହାକୁ ପାଳନ କରିପାରିବେ ଏଚ୍ଏମ୍ ଅପିଲ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା' କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜନଆନ୍ଦୋଳନରେ ସାମିଲ ହେବାକୁ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏ ସମ୍ଭନ୍ଧୀୟ କିଛି ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଭଳି ଏକ ବିଶ୍ୱବ୍ୟାପୀ ସଫ୍ରକ୍ରମଣର ମୁକାବିଲା କରିବାକୁ ହେଲେ ଦେଶବାସୀଙ୍କୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ପଡ଼ିବ କୋବିଡ୍ ସଂକ୍ରମଣକୁ ଦୂର କରିବା ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି ମାସ୍କ୍ ପରିଧାନ କରିବା ଦୁଇଗଜର ଶାରିରୀକ ଦୂରତା ବଜାୟ ରଖିବା ଓ ବାରମ୍ଘାର ସାବୁନ୍ରେ ହାତ ସଫା କରିବା ପାଇଁ ସେ ଅନୁରୋଧ କରିଛନ୍ତି

କୋବିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ସରକାରଙ୍କ ଯୋଜନାର ଠିକ୍ ର୍ପେ କାର୍ଯ୍ୟକାରୀ କରାଯିବା ଦ୍ୱାରା ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

କୋବିଡ୍ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ଭାରତରେ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ କରାଯିବାରୁ ଏହାର ଫଳସ୍ୱରୂପ ପାରିବାରିକ ଆୟ ଏବଂ ଫାର୍ମଗୁଡ଼ିକର ଆୟ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି ବିଶ୍ୱ ବ୍ୟାଙ୍କ୍ ଏହାର ଦକ୍ଷିଣ ଏସିଆ ଅର୍ଥନୈତିକ ଫୋକସ୍ ରିପୋର୍ଟରେ ସମଗ୍ର ଅଞ୍ଚଳରେ ବ୍ୟାପକ ଅର୍ଥନୈତିକ ମନ୍ତରତା ବିଷୟରେ ପୂର୍ବାନୁମାନ କରିଛି

ବିଶ୍ୱ ବ୍ୟାଙ୍କ୍ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଡିର ବାର୍ଷିକ ବୈଠକ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି ନର୍ଥଇଷ୍ଟ ଫଣ୍ଡ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଶର ଉତ୍ତରପୂର୍ବାଞ୍ଚଳରେ ସ୍ୱତନ୍ତ୍ର ବର୍ଦ୍ଧିତ ସଡ଼କ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଖର୍ଚ୍ଚ କରାଯିବାକୁ ଥିବା ଅର୍ଥ ପରିମାଣ ବୃଦ୍ଧି କରିଛି ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଅର୍ଥ ପରିମାଣ ବୃଦ୍ଧି କରାଯାଇଛି

କେନ୍ଦ୍ର ସରକାର ଦେଶର ଉତ୍ତରପୂର୍ବାଞ୍ଚଳରେ ବ୍ୟାପକ ସଡ଼କ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି

ପିଏମ୍ ଅବଦୁଲ୍ଲା ଅବଦୁଲ୍ଲା ଆଫ୍ଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ମୁଖ୍ୟ କଥାବାର୍ତ୍ତାକାରୀ ଅବଦୁଲ୍ଲା ଅବଦୁଲ୍ଲା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଯୁଦ୍ଧ ବିଧ୍ୱସ୍ତ ଆଫ୍ଗାନିସ୍ତାନରେ ସ୍ଥିରତା ଫେରାଇ ଆଣିବା ପାଇଁ ଚାଲିଥିବା ଶାନ୍ତି କଥାବାର୍ତ୍ତା ଉପରେ ଦୁଇ ନେତା ଆଲୋଚନା କରିଛନ୍ତି ବୈଠକ ପରେ ଟ୍ୱିଟ୍ କରି ଶ୍ରୀ ଅବଦୁଲ୍ଲା କହିଛନ୍ତି ଆଫ୍ଗାନିସ୍ତାନର ଶାନ୍ତି ପ୍ରକ୍ରିୟାକୁ ସର୍ବଦା ସମର୍ଥନ କରିବାକୁ ଭାରତ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି

ଆଫଗାନିସ୍ତାନର ଶାନ୍ତି ପ୍ରକ୍ରିୟା ପାଇଁ ଆଞ୍ଚଳିକ ସହମତି ସୃଷ୍ଟି ଓ ସମର୍ଥନ ହାସଲ କରିବା ଉଦ୍ୟମର ଅଂଶସ୍ୱରୂପ ସେ ଭାରତ ଗସ୍ତରେ ଆସିଛନ୍ତି ଗତକାଲି ଶ୍ରୀ ଅବଦୁଲ୍ଲା କାତୀୟ ନିରାପତା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି ଆଫଗାନିସ୍ତାନର ଶାନ୍ତି ଓ ବୁଝାମଣା ପ୍ରକ୍ରିୟାକୁ ଭାରତ ସମର୍ଥନ କରିଆସୁଛି ଏହି ଶାନ୍ତି ପ୍ରକ୍ରିୟା ଆଫ୍ଗାନିସ୍ତାନ ନେତୃତ୍ୱରେ ଆରମ୍ଭ ହୋଇଛି

ଏହି ବୁଝାମଣା ପ୍ରକ୍ରିୟାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ସାଇକ୍ଲୋନ୍ ୱାର୍ଣ୍ଣିଂ ସିଷ୍ଟମ୍ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକୁର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ପାଶିପାଗ ବିଭାଗ ଖୁବ୍ ଶୀଘ୍ର ଏକ ଅତ୍ୟାଧୁନିକ ଘୂର୍ଣ୍ଣିବାତ୍ୟା ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଆରମ୍ଭ କରିବ ସେ କହିଛନ୍ତି ଘୂର୍ଷ୍ଣିବାତ୍ୟା ଯୋଗୁଁ ଧନଜୀବନର ଘଟୁଥିବା ବ୍ୟାପକ କ୍ଷୟକ୍ଷତିକୁ ଏହାଦ୍ୱାରା କମ୍ କରାଯାଇ ପାରିବ

ବିମାନ ବାହିନୀ ଦିବସ ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ବିମାନ ବାହିନୀ ଅତି କମ୍ ସମୟ ମଧ୍ୟରେ ଏହାର ଲଢ଼ୁଆ ବାହିନୀକୁ ମୁତୟନ କରିଥାଏ ଭାରତୀୟ ସେନାବାହିନୀର ଆବଶ୍ୟକତା ମୁତାବକ ମଧ୍ୟ ଏହା ସବୁମତେ ସହାୟତା କରିଥାଏ

ଭାରତୀୟ ବିମାନ ବାହିନୀର ପ୍ରସ୍ତୁତି ବିଷୟରେ ସେ କହିଛନ୍ତି ସାଂପ୍ରତିକ ସୁରକ୍ଷା ପରିସ୍ଥିତି ଦୃଷ୍ଟିରୁ ଏକ ଶକ୍ତିଶାଳୀ ବିମାନ ବାହିନୀର ଆବଶ୍ୟକତା ଅତ୍ୟନ୍ତ ଅପରିହାର୍ଯ୍ୟ ସେ କହିଛନ୍ତି ଭାରତୀୟ ବିମାନ ବାହିନୀ ଏରୋସ୍କେସ୍ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ସରଞ୍ଜାମଗୁଡ଼ିକର ବ୍ୟବହାରକୁ ଉସାହିତ କରୁଛି ଓ ଏରୋସ୍କେସ୍ କ୍ଷେତ୍ରରେ ଦେଶୀୟ ଜ୍ଞାନକୌଶଳର ଅଧିକରୁ ଅଧିକ ପ୍ରୟୋଗ କରୁଛି ଭାରତୀୟ ବିମାନ ବାହିନୀ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ନିର୍ମାଣ କରିବାକୁ ସଂକଳ୍ପବଦ୍ଧ ବୋଲି ସେ ଜଣାଇଛନ୍ତି କୋବିଡ୍ ନାଇଷ୍ଟିନ୍ ପରିସ୍ଥିତି ସଂକ୍ରାନ୍ତରେ ବିମାନ ବାହିନୀ ମୁଖ୍ୟ କହିଛନ୍ତି ପରିସ୍ଥିତିର ଆବଶ୍ୟକତା ଅନୁସାରେ ବିମାନ ବାହିନୀ ଏହାର କାର୍ଯ୍ୟଦକ୍ଷତାର ପ୍ରଦର୍ଶନ କରିଆସ୍ଥିଛି ସେ କହିଛନ୍ତି ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ପଦେଶ ଆଶିବା ଓ ଅତ୍ୟାବଶ୍ୟକ ପଦାର୍ଥଗୁଡ଼ିକର ଯୋଗାଣରେ ବିମାନ ବାହିନୀ ଏହାର ପରିବହନ ହେଲିକପ୍ଟରଗୁଡ଼ିକୁ ମୁତୟନ କରିଥିଲା